ରାଷ୍ଟପତି ଏବଂ ଉପରାଷ୍ଟପତି ଏହି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପିଏମ୍ ମିଟିଂ କାଶ୍ମୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରାତିରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କ ସହିତ ଏକ ବୈଠକରେ କାଞ୍ଚୁ କାଶ୍ମୀର ସୁରକ୍ଷା ପରିସ୍ଥିତି ଏବଂ ପବିତ୍ର ରମ୍ଜାନ୍ ମାସରେ ସାମରିକ କାର୍ଯ୍ୟାନୁଷ୍ଠାନର ବିରତି ସଂପର୍କରେ ସମୀକ୍ଷା କରିଛନ୍ତି ନୂଆଦିଲ୍ଲୀଠାରେ ଏହି ବୈଠକ ଅନୁଷ୍ଠିତ ହୋଇଛି ସରକାରୀ ସ୍ବତ୍ରର ଜଣାପଡ଼ିଛି ବରିଷ୍ଣ ସାମ୍ଭାଦିକ ସ୍ରଜତ ବୃଖାରୀଙ୍କ ସମେତ ସଂପ୍ରତି ଘଟିଯାଇଥିବା ବିଭିନ୍ନ ହତ୍ୟା ଘଟଣା ପରିପେକ୍ଷୀରେ ସ୍ପରାଷ୍ଟ୍ରମନ୍ତ୍ରୀ କାଶ୍ମୀର ଉପତ୍ୟକାର ନିରାପତ୍ତା ପରିସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି

ପିଏମ୍ ନିତି ଆୟୋଗ ନିତି ଆୟୋଗର କାର୍ଯ୍ୟନିର୍ବାହୀ ପରିଷଦର ଆଗାମୀ ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ଦିବସ ବ୍ୟାପୀ ବସିବାକୁ ଥିବା ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ଏବଂ କେନ୍ଦ୍ର ସରକାରୀ ବରିଷ୍ଣ ଅଧିକାରୀମାନେ ଅଂଶଗ୍ରହଣ କରିବେ କାତୀୟ ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ପାଇଁ ଦୂରଦୃଷ୍ଟି ରୂପରେଖ ପ୍ରସ୍ତୁତ ସହିତ ଉପାୟ ଅବଲମ୍ଭନ ଏବଂ ସାମୁହିକ ବିକାଶ ପାଇଁ ରାଜ୍ୟଗୁଡ଼ିକର ସକ୍ରିୟ ଅଂଶଗ୍ରହଣ ଦିଗରେ ଯୋଜନା ପ୍ରସ୍ତୁତ କରିବା ନିତି ଆୟୋଗ କାର୍ଯ୍ୟକାରି କମିଟିର ମୁଖ୍ୟ ଦାୟିତ୍ୱ ଗତବର୍ଷ ସମ୍ପାଦିତ କାର୍ଯ୍ୟ ଏବଂ ଭବିଷ୍ୟତ ଉନ୍ନୟନମୂଳକ ଅଗ୍ରାଧିକାର ଯୋଜନା ବିଷୟରେ ଏହି ବୈଠକରେ ଆଲୋଚନା ହେବ

ପ୍ରେସିଡେଣ୍ଟ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳେ ଏକ ତ୍ରିରାଷ୍ଟ୍ରୀୟ ଗସ୍ତରେ ଗ୍ରୀସ୍ ସୁରିନାମ୍ ଓ କ୍ୟୁବା ଗସ୍ତରେ କରୁଛନ୍ତି ଇସ୍କାତ୍ ରାଷ୍ଟ୍ରମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସମେତ ଏକ ଉଚ୍ଚସ୍ତରୀୟ ପରିନିଧି ଦଳ ରାଷ୍ଟ୍ରପତିଙ୍କ ସହ ଏହି ତିନି ଦେଶୀୟ ଗସ୍ତରେ ଯାଉଛନ୍ତି ନ' ଦିନିଆ ଗସ୍ତର ଗ୍ରୀସ୍ର ଆଥେନ୍ ନଗରୀରେ ପ୍ରଥମ ରହଣି କାଳରେ ଶ୍ରୀ କୋବିନ୍ଦ ଗ୍ରୀସ୍ ରାଷ୍ଟ୍ରପତି ପ୍ରୋକୋପିସ୍ ପାଭ୍ଲୋପାଓଲସ୍ ଏବଂ ବିରୋଧୀ ତଥା ସରକାରୀ ସଦସ୍ୟମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟ ସ୍ଟଚୀ ରହିଛି ଅଜ୍ଞାତ ସୈନ୍ୟମାନଙ୍କ ସ୍ମାରକୀ ପୀଠରେ ଶ୍ରୀ କୋବିନ୍ଦ ଶ୍ରଦ୍ଧାଞ୍ଚଳୀ ଅର୍ପଣ କରିବେ ଏବଂ ଆଥେନ୍ନ ନଗରୀର ଐତିହାସିକ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ନୋତାତ୍ୱିକ କେନ୍ଦ୍ରଗୁଡ଼ିକୁ ଦର୍ଶନ କରିବେ ଆଥେନ୍ସରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ମଧ୍ୟ ସେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ମଙ୍ଗଳବାର ଦିନ ରାଷ୍ଟ୍ରପତି ସୁରିନାମ୍ ଯାତ୍ରା କରିବେ ସେଠାରେ ସେ ସୁରିନାମ୍ ରାଷ୍ଟ୍ରପତି ଡେସିରେ ଡେଲାନୋ ବୌଟେର୍ସଙ୍କ ସହ ବୈଠକରେ ମିଳିତ ହେବା ପରେ ସରକାରୀ ସ୍ତରୀୟ କଥାବାର୍ତ୍ତାରେ ଯୋଗ ଦେବେ ସେଠାରେ ସ୍ୱାସ୍ଥ୍ୟ ଔଷଧପତ୍ର ନିର୍ବାଚନ ପ୍ରଯୁକ୍ତି ବିଦ୍ୟା ଓ ଆୟୁର୍ବେଦ କ୍ଷେତ୍ରରେ ଅନେକ ରାଜିନାମା ଓ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି

ଭାଇସ୍ ପ୍ରେସିଡେଣ୍ଟ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ଅମୃତ ଯୋଜନାର ଅଶସ୍ୱର୍ପ ଆକି ଇଟାନଗରଠାରେ ଆବର୍ଜନା ପରିଚାଳନା ବ୍ୟବସ୍ଥା ଏବଂ ଝଡ଼ବାତ୍ୟା ଜନିତ ଜଳ ନିଷ୍କାସନ ବ୍ୟବସ୍ଥାର ଭିଭିପ୍ରସ୍ତର ସ୍ଥାପନ କରିବେ ଗତକାଲି ଶ୍ରୀ ନାଇଡୁ ଦୁଇଦିନିଆ ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇ ଇଟାନଗରଠାରେ ପହଞ୍ଚିଛନ୍ତି

ସେଣ୍ଟର କେନ୍ଦ୍ର ସରକାର ତଫ୍ସିଲଭୁକ୍ତ କାତି ଓ ଉପଚ୍ଚାତିର କର୍ମଚାରୀମାନଙ୍କ ପାଇଁ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ଏହାର ସମସ୍ତ ବିଭାଗ ତଥା ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟଙ୍କ ଏ ସଂକ୍ରାନ୍ତ ରାୟ ପରେ ଏହି ପଦକ୍ଷେପ ନିଆଯାଇଛି କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଶାଳୟ ପକ୍ଷରୂ ଜାରୀ କରାଯାଇଥିବା ଏକ ନିର୍ଦ୍ଦେଶରେ କୁହାଯାଇଛି ସମସ୍ତ କେନ୍ଦ୍ର ସରକାରୀ ମନ୍ତ୍ରଣାଳୟର କ୍ୟାଡର୍ ନିୟନ୍ତ୍ରଣ କର୍ତ୍ତୃପକ୍ଷ ବିଭିନ୍ନ ବିଭାଗ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପଦୋନୁତି ଦେବେ ଏଥିରେ ଆହୁରି କୁହାଯାଇଛି ଯେ ପ୍ରତି ପଦୋନ୍ତି ଆଦେଶରେ ସ୍ୱଷ୍ଟ ଲେଖାଯିବା ଉଚିତ୍ ଯେ ଏହି ଆଦେଶ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବୈଧ ରହିବ ଯାହା ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ମଜ୍ତରି ପ୍ରାପ୍ତ ହୋଇପାରେ ଏହି ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରମାନଙ୍କୁ ମଧ୍ୟ କୁହାଯାଇଛି ନିକଟରେ ସୁପ୍ରିମ୍କୋର୍ଟ ଆଇନ୍ ଅନୁଯାୟୀ କର୍ମଚାରୀମାନଙ୍କୁ ପଦୋନୁତି ପ୍ରଦାନ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଅନୁମତି ପ୍ରଦାନ କରିଥିଲେ

ଅଧିକାରୀମାନେ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଆଣିବା ପାଇଁ ଏହି ଗୋଷୀର ସାମୁହିକ ଆଭିମୁଖ୍ୟ ଉପରେ ଆଲୋଚନା କରିଛନ୍ତି

ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିବାର ଖବର ମିଳିଛି

ତ୍ରିପୁରାରେ ଖୋୱାଇ ନଦୀରେ ବନ୍ୟା ଆସିବା ଫଳରେ ଆହୁରି ଅନେଗୁଡ଼ିଏ ଅଞ୍ଚଳ ଜଳମଗୁ ହେବା ସହ ରାସ୍ତାଘାଟ ଓ ଚାଷକମିର ବ୍ୟାପକ କ୍ଷୟକ୍ଷତି ଘଟିଛି ଏବଂ ହଜାର ହଜାର ଲୋକ ବାସ ଶ୍ରନ୍ୟ ହୋଇପଡ଼ିଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ଜନସାଧାରଣଙ୍କୁ ଇଦ୍ ଉଲ୍ ଫିତରର ଶୁଭଚ୍ଛା ଜଣାଇଛନ୍ତି ଏକ ବାର୍ତ୍ତାରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଦେଶ ବିଦେଶରେ ଥିବା ମୁସଲମାନ ଭାଇ ଭଉଣୀମାନଙ୍କୁ ଶୁଭକାମନା ଜ୍ଞାପନ କରିଛନ୍ତି ଭ୍ରାତୃତ୍ୱ ଭାବ ଏବଂ ସାମାଜିକ ସହାବସ୍ଥାନ ଲାଗି ଏହି ପର୍ବ ପ୍ରେରିତ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି ଯେ ଇଦ୍ ଉଲ୍ ଫିତର ପାରମ୍ପରିକ ଭାଇଚାରା ଏବଂ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସୃଷ୍ଟି କରିଥାଏ

କୌଶସି ଜଘନ୍ୟ ଅପରାଧରେ ସଂଶ୍ଳିଷ୍ଟ ନଥାଇ ଜେଲ୍ରେ ଥିବା ବନ୍ଦୀଙ୍କୁ ସେମାନଙ୍କ ପରିବାରବର୍ଗଙ୍କ ସହ ଇଦ୍ ପାଳନ ସକାଶେ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି ନିର୍ଦ୍ଦେଶ ଦେଇଥିବା କ୍ଜନୈକ ସରକାରୀ ମୁଖପାତ୍ର କହିଛନ୍ତି

ବେଇଜିଂ ବୌଦ୍ଧିକ ସମ୍ଭଳର ଲୁଶ୍ଚନ ଏବଂ ଅନୈତିକ ବାଶିଜ୍ୟ ନୀତି ଅବଲମ୍ଭନ କରୁଛି ବୋଳି ରାଷ୍ଟ୍ରପତିଙ୍କ ଅଭିଯୋଗ ଫଳରେ ବିଶ୍ୱର ଏହି ଦୁଇ ବୂହତ୍ତମ ଅର୍ଥନୀତି ମଧ୍ୟରେ କୋର୍ଦାର୍ ବାଶିଙ୍ଘ୍ୟ ଲଢ଼େଇର ସୂତ୍ରପାତ ଘଟିଛି ଏକ ବିବୃଭିରେ ଟ୍ରମ୍ପ୍ କହିଛନ୍ତି ଯେ ଦୀର୍ଘଦିନ ଧରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଅନୈତିକ ଭାବେ ଚାଲି ଆସିଛି ଏବଂ ଏହି ପରିସ୍ଥିତି ଆଗକୁ ଜାରି ରହିବା ସମ୍ଭବ ନୁହେଁ ଏହି ଘୋଷଣାର ଯଦି ଚୀନ୍ ପାଲଟା ଜବାବ ଦିଏ ତାହେଲେ ଆହୁରି ଶୁଳ୍କ ବୃଦ୍ଧି କରାଯିବ ବୋଲି ଟ୍ରମ୍ପ୍ ସତର୍କ କରାଇ ଦେଇଛନ୍ତି ଟ୍ରମ୍ପ୍ଙ୍କର ଏହି ଘୋଷଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଚୀନ୍ କହିଛି ଯେ ଏହା ଆମେରିକା ଦ୍ୱାରା ଉତ୍ପାଦି ସାମଗ୍ରୀ ଉପରେ ସମାନ ହାରର ଶୁଳ୍କ ଲାଗୁ କରିଛି ୟୁକେ ଭିସା ବିଟିଶ୍ ସରକାର ଏହାର ଆପ୍ରବାସନ ନୀତିରେ ପରିବର୍ତ୍ତନ ପାଇଁ ପାର୍ଲାମେଣ୍ଟରେ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ଭାରତ ଭଳି ଦେଶଗୁଡ଼ିକର ପେଷାଦାରମାନଙ୍କ ପାଇଁ ରହିଥିବା କଠୋର ଭିସା କୋଟା ବ୍ୟବସ୍ଥାର ସମୀକ୍ଷା ମଧ୍ୟ ଏହି ସଂଶୋଧନ ପ୍ରସ୍ତାବରେ ସାମିଲ ଅଛି ଏହି ସଂଶୋଧନ ଫଳରେ ଭିସା ବ୍ୟବସ୍ଥାର ସରଳୀକରଣ କରାଯାଇ ଭାରତ ଭଳି ଦେଶର ପେଷାଦାରମାନଙ୍କୁ ବ୍ରିଟେନ୍ରେ ଅବସ୍ଥାନ ପାଇଁ ଅଧିକ ସୁଯୋଗ ସୃଷ୍ଟି କରାଯାଇପାରିବ ଭାରତୀୟ ସୂଚନା ପ୍ରଯୁକ୍ତି ବିଦ୍ୟାକ୍ଷେତ୍ର ଏହାଦ୍ୱାରା ବିଶେଷ ଭାବେ ଲାଭବାନ ହେବାର ଆଶା କରାଯାଉଥିବାବେଳେ ଭାରତୀୟ ଶିଳ୍ପ ଜଗତ ଏହି ପଦକ୍ଷେପକୁ ସ୍ୱାଗତ କରିଛି